ଏହାଛଡ଼ା ଘରେ ସଙ୍ଗରୋଧରେ ଥିବା ସଂକ୍ରମିତମାନଙ୍କ ବର୍ଜ୍ୟବସ୍ତୁଗୁଡିକ ବିଏମ୍ସି ସଂଗ୍ରହ କରିବ ବୋଲି କୁହାଯାଇଛି

ରାଜ୍ୟସଭାରେ ଏନ୍ଡିଏର ସଂଖ୍ୟାଗରିଷ୍ଟତା ଥିବାରୁ ହରିବଂଶଙ୍କ ବିଜୟ ସୟାବନା ଅଧିକ ରହିଛି ତେବେ ଏଥର ହରିବଂଶଙ୍କୁ ମୁଖ୍ୟମନ୍ତୀ ସମର୍ଥନ କରିବେ କି ନାହିଁ ତାହା ସ୍ୱଷ୍ଟ ହୋଇ ନାହିଁ

ସେ କହିଛନ୍ତି ଆଗାମୀ ଦିନରେ ଦେଶକୁ ଗ୍ୟାସ୍ ଆଧାରିତ ଅର୍ଥନୀତିରେ ପରିଣତ କରାଯିବାପାଇଁ ଚେଷ୍ଟା କରାଯାଉଛି

ସରକାର ପ୍ରାକୃତିକ ଗ୍ୟାସ୍କୁ ପ୍ରୋସାହନ ଦେବା ଦିଗରେ କାର୍ଯ୍ୟ କରୁଛନ୍ତି

ଜେଇଇ ପରୀକ୍ଷାର୍ଥୀଙ୍କ ପରି ନିଟ୍ ପରୀକ୍ଷାର୍ଥୀଙ୍କର ଥର୍ମାଲ ସ୍କାନିଂ ହେବ

ଏକ କାର୍ ଏବଂ ବୋଲେରୋକୁ ଗୋଟିଏ ଟ୍ରକ୍ ଧକ୍କା ଦେବା ଫଳରେ କାର୍ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି

ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଘଟଣାସ୍ଚଳରୁ ଫେରାର୍ ହୋଇଯାଇଛି

ସେମାନେ ହେଲେ ମୟରଭଞ୍ କିଲ୍ଲାର ସୁଧୀର କୁମାରମ ଟୁଡୁ ଓ ଅନୁଗୁଳ କିଲ୍ଲାର ଦେବାଶିଷ ସେଠି